ଏବଂ ଆଜି ପବିତ୍ର ରାମନବମୀ

ଲକ୍ ଡାଉନର ପ୍ରଥମ ସପ୍ତାହରେ ହୋଇଥିବା ଭୁଲର ପୁନରାବୃତ୍ତି ନକରି ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘରେ ରହି ଲକ୍ ଡାଉନକୁ ଶତ ପ୍ରତିଶତ ସଫଳ କରିବାକୁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଅନ୍ୟପକ୍ଷରେ ଚିକିହିତ ହେଉଥିବା ରାଜ୍ୟର ଦିବତୀୟ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଚ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି

ଏହି ଧାର୍ମିକ ସମାବେଶରେ ଯୋଗଦେଇ ବିଭିନ୍ନ ରାଜ୍ୟକୁ ଫେରିଥିବା ବ୍ୟକ୍ତିମାନଙ୍କୁ ଚିହ୍ବଟ କରିବାପାଇଁ କେନ୍ଦ ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି